ପିଏମ୍ ଫାର୍ମର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବିକାଶ ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଆବଶ୍ୟକ ହୋଇଥିବାବେଳେ ଘରୋଇ ଉଦ୍ୟୋଗଗୁଡ଼ିକର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଣିକି ଟେଲିକମ୍ ଓ ଔଷଧ କ୍ଷେତ୍ର ସମେତ ପ୍ରତିକ୍ଷେତ୍ରରେ ଘରୋଇ ଉଦ୍ୟୋଗଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଷ ଭୂମିକା ନିର୍ବାହ କରୁଛନ୍ତି ଗତକାଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ମାନବିକତା ପ୍ରତି ସେବା ପ୍ରଦାନ କରିବାରେ ସକ୍ଷମ ତେବେ ଏହା ଘରୋଇ କ୍ଷେତ୍ରର ଉଲ୍ଲେଖନୀୟ ଭୂମିକା ପାଇଁ ସମ୍ଭବ ହୋଇପାରିଛି କୃଷି କ୍ଷେତ୍ରର ବିକାଶ କେବଳ ପୁଞ୍ଜିନିବେଶ କରିଲେ ହେବ ନାହିଁ ବରଂ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯିବାର ଆବଶ୍ୟକତା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ଏହାଛଡ଼ା ଧାନ ଓ ଗହମ ବ୍ୟତୀତ ଅନ୍ୟାନ୍ୟ ଆୟକରୀ ଫସଲ କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି ସେ କହିଛନ୍ତି ଘରୋଇ କ୍ଷେତ୍ରକୁ ଦୋଷ ଦେବାର ପରମ୍ପରା ଏଣିକି ଆଉ ଗ୍ରହଣୀୟ ନୁହେଁ ଏହାଦ୍ୱାରା ଦେଶର ଯୁବବର୍ଗଙ୍କୁ ସିଧାସଳଖ ଅପମାନିତ କରାଯାଉଛି ନୃତନ କୃଷି ଆଇନ ପ୍ରଶୟନ କରିବା ଲାଗି ଚାଷୀମାନେ ଦାବି କରି ନ ଥିବାରୁ ଏହି ଆଇନ ଅଶାଯିବାର ଆବଶ୍ୟକତା ସମ୍ପର୍କରେ କିଛି ଲୋକ ପ୍ରଶ୍ନ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସେ କହିଛନ୍ତି ଯୌତୁକ ଏବଂ ତିନି ତଲାକ୍ ସମ୍ପର୍କରେ ଆଇନ ପ୍ରଶୟନ କରିବା ଲାଗି କେହି ଦାବି କରି ନ ଥିଲେ ଏବେ ଏକ ବିକଶିତ ସମାଜ ଲାଗି ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ଆଇନ ପ୍ରଣୟନ କରାଯାଇଛି ନ୍ନତନ କୃଷି ଆଇନ ସଂସଦରେ ପାରିତ ହେବା ପରେ ସର୍ବନିମ୍ବ ସହାୟକ ମୂଲ୍ୟ ପ୍ରଦାନ ପ୍ରକ୍ରିୟା ପୂର୍ବଭଳି ଚାଲୁ ରହିଛି ଏବଂ କୌଣସି ମଣ୍ଡି ମଧ୍ୟ ବନ୍ଦ୍ ହୋଇ ନାହିଁ ଗୃହ କାର୍ଯ୍ୟରେ ଯେଉଁମାନେ ବାଧା ସ୍ଚଷ୍ଟି କରୁଛନ୍ତି ସେମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଏହି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି ତେବେ ସେମାନଙ୍କର ମିଥ୍ୟା ପ୍ରଚାର ଖୁବ୍ ଶୀଘ୍ର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ ହେବ ବୋଲି ସେ କହିଛନ୍ତି ତେବେ କୃଷିକ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାରଙ୍କ ସହିତ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଲୋକସଭା କୃଷି ଆଇନ ସମ୍ପର୍କରେ ଚାଷୀମାନଙ୍କର ମତାମତକୁ ସମ୍ମାନ ଜଣାନ୍ତି ତେଣୁ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଲାଗି ନିରନ୍ତର ସେମାନଙ୍କ ସହିତ ନିରନ୍ତର ଆଲୋଚନା କରିଆସ୍କଚ୍ଚନ୍ତି

ସେ କହିଛନ୍ତି ଯୁବାମାନଙ୍କ ଉପରେ ପୁଞ୍ଜିନିବେଶ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ଯୁବାମାନଙ୍କର ଶକ୍ତି ଆମକୁ ଅନେକ ସଫଳତା ଦେଇପାରିବ ସେ କହିଛନ୍ତି ଭାରତ ମାନବିୟ ଦୃଷ୍ଟିକୋଶ ଉପରେ ଅଧିକ ଆଲୋକପାତ କର୍ତ୍ଥି ଶ୍ରୀ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତ୍ତନରୁ ଗରିବ ଲୋକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତି ଭାରତ ପ୍ୟାରିସ୍ ଜଳବାୟୁ ପରିବର୍ଭନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାର ଶ୍ରୀ ମୋଦୀ କହିଛନ୍ତି ଶିଖର ବୈଠକର ଶୀର୍ଷକ 'ଆମର ସାଧାରଣ ଭବିଷ୍ୟତର ପ୍ରନଃ ସଂଜ୍ଞା ନିର୍ଦ୍ଧାରଣ ସମସ୍ତଙ୍କ ପାଇଁ ସ୍ୱରକ୍ଷିତ ପରିବେଶ' ରହିଛି ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ରାଜ୍ୟସଭାରେ ପୂର୍ବାଞ୍ଚଳ ଲଦାଖ୍ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିବେ ଆକାଶବାଣୀ ବେଜିଂ ସମ୍ଭାଦଦାତା ଦେଇଥିବା ରିପୋର୍ଟ ଅନ୍ତଯାୟୀ ପ୍ୟାଙ୍ଗଙ୍ଗ୍ ସୋ ହ୍ରଦର ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ଉପକୃଳରେ ଚୀନ୍ ଓ ଭାରତ ସେମାନଙ୍କର ସୈନ୍ୟ ଅପସାରଣ ଗତକାଲିଠାରୁ ଆରମ୍ଭ କରିଥିବା ଚୀନ୍ର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଓ୍ବେବ୍ସାଇଟ୍ ମାଧ୍ୟମରେ ଜାରି ଏକ ବିବୂଭିରେ ପ୍ରକାଶ ପାଇଛି ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଉ କ୍ୟାନ୍ କହିଛନ୍ତି ଚୀନ ଓ ଭାରତ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ ପରେ ସହମତି କ୍ରମେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ଡୋମର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଭାରତ ଡାଲିଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ଭୀ ହେବା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି

ସେ କହିଛନ୍ତି ବର୍ତ୍ତମାନ ଆମକୁ ଭବିଷ୍ୟତର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ

ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ବରିଷ ନେତା ଅମିତ୍ ଶାହା ଆସାମର ଚିରାଙ୍ଗ୍ ଜିଲ୍ଲାକୁ ଆଜି ଗସ୍ତ କରିବାର କାର୍ଯ୍ୟସ୍ଚୀ ରହିଛି ସେ ସେଠାରେ ଗ୍ରେଟର୍ କୁଚ୍ବେହାର ପିପୁଲ୍ସ୍ ଆସୋସିଏସନ୍ର ପ୍ରତିଷ୍ଠାତା ଅନନ୍ତ ରାୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହଛି ଉତ୍ତର ବଙ୍ଗଳା ଅଞ୍ଚଳରେ ତାଙ୍କର ସଂଖ୍ୟାଧିକ ସମର୍ଥକ ରହିଥିବା ଜଣାଯାଇଛି ଇସି ତାମିଲ୍ନାଡୁ ତାମିଲନାଡୁର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ଚେନ୍ନାଇ ଗସ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ରାଜୀବ କୁମାର ଏବଂ ସେକ୍ରେଟେରୀ ଜେନେରାଲ୍ ଉମେଶ ସିହ୍ନା ଗତକାଲିଠାରୁ ତାମିଲନାଡୁକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି ନିର୍ବାଚନ କମିଶନ ଦଳ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ପୁଲିସ୍ ଅଫିସର ଜିଲ୍ଲା ନିର୍ବାଚନ ଅଧିକାରୀ ଓ କିଲ୍ଲା ପୁଲିସ୍ ସୁପିରିଟେଶ୍ଡେଣ୍ଟ୍ ମାନଙ୍କୁ ସାକ୍ଷାତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି

ଏହାଛଡ଼ା ଗୋଟିଏ ପର୍ଯ୍ୟାୟ ନିର୍ବାଚନ କରିବା ଲାଗି ମଧ୍ୟ ରାଜନୈତିକ ଦଳ ପ୍ରତିନିଧ୍ୟମାନେ କମିଶନ୍ଙ୍କୁ ଅନୁରୋଧ କରିଥିବା କହିଛନ୍ତି ପୂର୍ବରୁ ନିର୍ବାଚନ କମିଶନ୍ ଗତ ମାସରେ ଏହି ନିର୍ବାଚନ ବିଷୟରେ ରିଟର୍ଣ୍ଣିଂ ଅଫିସର୍ ଓ ସରକାରୀ ରିଟର୍ଣ୍ଣିଂ ଅଫିସରମାନଙ୍କୁ ବିଞ୍ଜପ୍ତି ଜାରିକରି ସାରିଛନ୍ତି

ଉତ୍ତରାଖଣ୍ଡ ଉତ୍ତରାଖଣ୍ଡର ଚାମୋଲି କିଲ୍ଲା ଅନ୍ତର୍ଗତ ହିମସ୍କଳନ ହୋଇଥିବା ସ୍ଥାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ଧାରକାରୀ ଦଳ ପକ୍ଷର୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି